ସେ କହିଛନ୍ତି ଦେଶର ଜନସାଧାରଣ ବୌଦ୍ଧ ଧର୍ମକୁ ସତ୍ୟର ଏକ ପ୍ରତୀକ ଭାବେ ଗ୍ରହଣ କରି ଆସୁଛନ୍ତି ବୁଦ୍ଧଙ୍କର ଜ୍ଞାନପ୍ରାପ୍ତି ଓ ବାଣୀଗୁଡ଼ିକ ବୌଦ୍ଧିକ ସ୍ୱାଧୀନତା ଓ ଆଧ୍ୟାମ୍ିକ ବିବିଧତା ପ୍ରତି ଭାରତର ସମ୍ମାନ ପ୍ରଦର୍ଶନ ପରମ୍ପରାର ଏକ ପ୍ରତିଫଳନ ଆଷାଢ଼ ପୂର୍ଣ୍ଣିମା ଅବସରରେ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଦ୍ୱାରା ଆୟୋଜିତ ଉହବକୁ ଉଦ୍ଘାଟନ କରି ଶ୍ରୀ କୋବିନ୍ଦ କହିଛନ୍ତି ବୌଦ୍ଧ ଧର୍ମ ଭାରତରେ ଆରମ୍ଭ ହୋଇ ଏହା ପଡୋଶୀ ଦେଶଗୁଡ଼ିକୁ ପ୍ରସାରିତ ହୋଇଥିଲା ରାଷ୍ଟ୍ରପତି ଭବନରେ ଆଷାଢ଼ ପୂର୍ଣ୍ଣିମା ପାଳନ ହେଉଥିବାରୁ ଶ୍ରୀ କୋବିନ୍ଦ ସନ୍ତୋଷ ପ୍ରକାଶ କରିଛନ୍ତି ସେ କହିଛନ୍ତି ଅଢ଼େଇ ହଜାର ବର୍ଷ ପୂର୍ବେ ଆଷାଢ଼ ପୂର୍ଶ୍ଣିମା ଦିନ ଜ୍ଞାନର ପ୍ରସାରଣ ହୋଇଥିଲା

ଏହାପରେ ସେ ତାଙ୍କର ଜ୍ଞାନକୁ ଲୋକମାନଙ୍କୁ ବିତରଣ କରିଥିଲେ ସେ କହିଛନ୍ତି ବାରାଣାସୀ ନିକଟସ୍ଥ ସାରନାଥଠାରେ ବର୍ତ୍ତମାନ ଯେଉଁଠି ଡିୟର ପାର୍କ ରହିଛି ବୁଦ୍ଧଦେବ ସେଠାରେ ତାଙ୍କର ଶିଷ୍ୟମାନଙ୍କୁ ଧାମର ଶିକ୍ଷା ଦେଇଥିଲେ ଆଷାଢ଼ ପୂର୍ଣ୍ଣିମା ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସମଗ୍ର ବିଶ୍ୱ ଆଜି ଏକ ଅନନ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ଓ ଭଗବାନ ବୁଦ୍ଧଙ୍କର ଆଦର୍ଶରୁ ଏହାର ସ୍ଥାୟୀ ସମାଧାନ ବାହାରିପାରିବ ସେ କହିଛନ୍ତି ଭଗବାନ ବୁଦ୍ଧଙ୍କର ବାଣୀର ପ୍ରାସଙ୍ଗିକତା ପୂର୍ବରୁ ଥିଲା ଓ ଆଜି ବି ରହିଛି ଭବିଷ୍ୟତରେ ମଧ୍ୟ ବୁଦ୍ଧଙ୍କର ବାଣୀର ପ୍ରାସଙ୍ଗିକତା ରହିବ ଶ୍ରୀ ମୋଦି କହିଛନ୍ତି ଯୁବ ପ୍ରତିଭାଶାଳୀ ବ୍ୟକ୍ତିମାନେ ବିଶ୍ୱ ସମ୍ମୁଖୀନ ହୋଇଥିବା ସମସ୍ୟା ଗୁଡ଼ିକର ସମାଧାନ ଖୋଜି ବାହାର କରୁଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ ବିଶ୍ୱର ସର୍ବବୃହତ୍ତ ଷ୍ଟାଟ୍ଅପ୍ କେନ୍ଦ୍ରରେ ପରିଣତ ହୋଇଛି ଏକବିଂଶ ଶତାବ୍ଦୀକୁ ନେଇ ସେ ବହୁତ ଆଶାବାଦୀ ରହିଛନ୍ତି ଓ ଯୁବକମାନଙ୍କଠାରୁ ବହୁତ କିଛି ଆଶା କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଶା ନୂଆନୂଆ ପଦ୍ଧତି ଓ ଦୟା କିଭଳି ଦୁର୍ଦ୍ଦଶାକୁ ଦୂରକରେ ତାହାଯଦି କେହି ଦେଖିବାକୁ ଚାହାନ୍ତି ତେବେ ଭାରତର ଷ୍ଟାଟ୍ଅପ୍ କ୍ଷେତ୍ର ଏହାର କ୍ୱଳନ୍ତ ଉଦାହରଣ ଯୁବ ସମାଜ ଭଗବାନ ବୁଦ୍ଧଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସେ ସେମାନଙ୍କୁ ନିବେଦନ କରିଛନ୍ତି ଅମିତ ଶାହା ବିବେକାନନ୍ଦ ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଏକ ଟ୍ୱିଟ୍ ଶୃଙ୍ଖଳାରେ ଶ୍ରୀ ଶାହା କହିଛନ୍ତି ସ୍ୱାମୀ ବିବେକାନନ୍ଦ ଜଣେ ସନ୍ଥ ମହାନ୍ ଚିନ୍ତାନାୟକ ଏବଂ ଜଣେ ଅସାଧାରଣ ବକ୍ତା ଥିଲେ ଯିଏକି କେବଳ ଭାରତରେ ଜାତୀୟତାବାଦ ଭାବନାକୁ ସୁଦୃଢ଼ କରିନଥିଲେ ବର୍ଚ ଭାରତୀୟ ସଂସ୍କୃତିର ମହାନତା ସମ୍ପର୍କରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ ସେ କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କ ଶିକ୍ଷା ପ୍ରତି ଚିନ୍ତନ ଭାତୃତ୍ୱବୋଧ ଏବଂ ଆତ୍ମଜାଗୃତି ସମ୍ପର୍କିତ ବିଚାରର ପ୍ରାସଙ୍ଗିକତା ସାଂପ୍ରତିକ ସମୟରେ ମଧ୍ୟ ରହିଛି ଶ୍ରୀ ଶାହା କହିଛନ୍ତି ଯୁବକମାନଙ୍କ କ୍ଷମତା ଏବଂ ପରିବର୍ତ୍ତନକାରୀ ଶକ୍ତି ଉପରେ ସ୍ୱାମୀଜୀଙ୍କର ଦୃଢ଼ ଆସ୍ଥା ଥିଲା ସେ ବିଶ୍ୱାସ କରୁଥିଲେ ଆଗାମୀ ସମୟରେ ଯୁବକ ମାନେ ହିଁ ରାଷ୍ଟ୍ର ବିକାଶ ଦିଗରେ ଉପଯୁକ୍ତ ମାର୍ଗ ଦର୍ଶନ କରିପାରିବେ ସେ ଆହୁରି କହିଛନ୍ତି ସ୍ୱାମୀ ବିବେକାନନ୍ଦଙ୍କ ଦର୍ଶନ ଏବେ ମଧ୍ୟ ଯୁବକମାନଙ୍କୁ ରାଷ୍ଟ୍ରର ସେବା ଦିଗରେ ପ୍ରେରଣା ଯୋଗାଉଛି

ଏହି ନୂଆ ନିୟମାବଳୀରେ ଲକ୍ଷଣ ଓ ବିଭିନ୍ନ ସ୍ତରରେ ଚିକିତ୍ସାର ଉପାୟ ବିଷୟରେ ଉଲ୍ଲ୍ଖେଖ ରହିଛି

ମନ୍ତ୍ରଣାଳୟ କହିଛି ଏହିସବୁ ଔଷଧ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନୁହେଁ ଓ ଏଗୁଡ଼ିକର ବ୍ୟବହାର କିଛି ସୀମିତ ଶ୍ରେଣୀର ସଂକ୍ରମିତଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ ନିୟମ ଅନୁସାରେ ରେମ୍ଡେସିବିର୍ ଔଷଧର ମାତ୍ରା ବିଷୟରେ ମନ୍ତ୍ରଶାଳୟ ଦ୍ୱାରା ସୁପାରିଶ କରାଯାଇଛି

ମନ୍ତ୍ରଣାଳୟ କହିଛି ରେମ୍ଡେସିବିର୍ ଔଷଧ କିଛି ସୀମିତ ରୋଗୀଙ୍କ ପାଇଁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇଥାଏ ଏହାକୁ ବିଶେଷ ଗୁରୁତର ରୋଗୀମାନଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇନଥାଏ କେବଳ ଯେଉଁମାନଙ୍କୁ ଅକ୍ୱିଜେନ୍ ଦିଆଯାଉଥାଏ ସେହିମାନଙ୍କୁ ଏହି ଔଷଧ ଦିଆଯାଇଥାଏ

ହାଇଡ୍ରୋକ୍ୱି କ୍ଲୋରୋକ୍ୱିନ୍କୁ କୋଭିଡ ନାଇଷ୍ଟିନ୍ ସଂକ୍ରମିତମାନଙ୍କୁ ପ୍ରାର୍ୟିକ ସ୍ତରରେ ଦିଆଯିବାକୁ ମନ୍ତ୍ରଣାଳୟ ସୁପାରିଶ କରିଛି ଗୁରୁତର ଅବସ୍ଥାରେ ଥିବା କୋଭିଡ ନାଇଷ୍ଟିନ୍ ରୋଗୀମାନଙ୍କୁ ଏହା ଦିଆଯାଇପାରିବ ନାହିଁ ତେବେ ତୋସିଲିଜୁମାବ ଔଷଧ ବିଶେଷ ଗୁରୁତର ହୋଇନଥିବା ଓ ଅଧିକ ଔଷଧ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ଦିଆଯାଇପାରେ

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ଏହା ହେଉଛି ଏପର୍ଯ୍ୟନ୍ତ ପ୍ରଥମ ଘଟଣା

ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ନମ୍ନା ପରୀକ୍ଷା କରାଯିବା ମଧ୍ୟ ଏହା ହେଉଛି ପ୍ରଥମ ଘଟଣା

ଆଇସିଏମ୍ଆର୍ ଅଧିକରୁ ଅଧିକ ପରୀକ୍ଷାଗାରକୁ ନମ୍ମନା ପରୀକ୍ଷାପାଇଁ ଅନୁମତି ପ୍ରଦାନ କରୁଛି

ସେଗୁଡ଼ିକ ମଧ୍ୟରେ ଉଭୟ ଏୟାର ଇଣ୍ଡିଆ ଓ ବେସରକାରୀ ବିମାନଗୁଡ଼ିକ ରହିଛି

ସେହିଦେଶଗୁଡ଼ିକ ମଧ୍ୟରେ ଅଷ୍ଟ୍ରେଲିଆ ବାହାରିନ୍ ବାଂଲାଦେଶ କାନାଡା କର୍ମାନୀ ଜାପାନ କ୍ୱେଥ୍ ମାଲେସିଆ ଓମାନ୍ ସାଉଦୀଆରବ କତ୍ତର ଓ ଫିଲିପାଇନ୍ ରହିଛି ଚତୁର୍ଥପର୍ଯ୍ୟାୟ ବନ୍ଦେ ଭାରତ ମିଶନରେ ବେସରକାରୀ ବିମାନ ଗୁଡ଼ିକ ମଧ୍ୟ ଚଳାଚଳ କରିବେ

ସେଗୁଡ଼ିକ ମଧ୍ୟରେ ଇଣ୍ଡିଗୋ ଓ ଗୋ ଏୟାର ଭଳି ବିମାନ ଚଳାଚଳ ସଂସ୍ଥା ରହିଛନ୍ତି

ଚତୁର୍ଥପର୍ଯ୍ୟାୟ ବନ୍ଦେ ଭାରତ ମିଶନରେ ସେହିସବୁ ଦେଶ ଗୁଡ଼ିକରୁ ଦେଶର ନାଗରିକମାନଙ୍କୁ ଅଣାଯିବ ଯେଉଁ ଗୁଡ଼ିକରେ ବହୁ ସଂଖ୍ୟାରେ ଭାରତୀୟମାନେ ସ୍ୱଦେଶ ଫେରିବା ପାଇଁ ପଞ୍ଜିକୃତ ହୋଇଛନ୍ତି

ସମର ରାଇସ୍ ସୋଇଂ କୃଷି ମନ୍ତ୍ରଣାଳୟ କହିଛି କୋଭିଡ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ମନ୍ତ୍ରଣାଳୟ କୃଷକମାନଙ୍କର ସୁବିଧା ପଇଁ ମୂଳ ସ୍ତରରେ ଅନେକ ପଦକ୍ଷେପ ଗ୍ରହଣ କରୁଛି ଖରିଫ୍ ଫସଲ ବୁଣା ଯଥେଷ୍ଟ ପରିମାଶରେ ବୃଦ୍ଧି ପାଇଛି